ପିଏମ୍ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ଫ୍ରାନ୍ସ୍ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଥମେ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ କଥାବାର୍ତ୍ତା ହୋଇଥିଲା ଓ ଏହାପରେ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା ହୋଇଥିଲା

ଫ୍ରାନ୍ସ୍ ରାଷ୍ଟ୍ରପତିଙ୍କ ସହ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କୌଣସି ନିଜସ୍ୱ ସ୍ୱାର୍ଥ ଉପରେ ପର୍ଯ୍ୟବସିତ ନୁହେଁ ଏହା ସ୍ୱାଧୀନତା ସମାନତା ଓ ଭ୍ରାତୃଭାବର ଆଦର୍ଶ ଉପରେ ପର୍ଯ୍ୟବସିତ ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ପରିବେଶ ସମସ୍ୟା ବୈଷୟିକ ଜ୍ଞାନକୌଶଳ ଓ ସାମୃହିକ ବିକାଶ ଭଳି ଚ୍ୟାଳେଞ୍ଗୁଡ଼ିକର ସମ୍ମୁଖୀନ ହେବାକୁ ଦୁଇ ଦେଶ କାନ୍ଧକୁ କାନ୍ଧ ମିଳାଇ ପରସ୍କର ପାଖରେ ଛିଡ଼ା ହୋଇଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ଓ ଫ୍ରାନ୍ସ୍ ସନ୍ତାସବାଦ ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବେ ସନ୍ତାସବାଦକୁ କୌଣସି ରୂପେ ଯଥାର୍ଥ ଦର୍ଶାଯାଇପାରିବ ନାହିଁ ଓ ଏହାକୁ କୌଣସି ଧର୍ମ ଜାତି ବର୍ଷ୍ଣ କିୟା ସମ୍ପ୍ରଦାୟ ସହ ଯୋଡ଼ାଯାଇ ପାରିବ ନାହିଁ ବୋଲି ଦୁଇ ନେତା ଏକମତ ହୋଇଛନ୍ତି ଆନ୍ତର୍ଜାତିକ ସନ୍ତାସବାଦର ମୁକାବିଲା ପାଇଁ ଏକ ବିଶ୍ୱ ସମ୍ମିଳନୀ ଡକାଯିବା ପାଇଁ ଭାରତର ପ୍ରସ୍ତାବ ଉପରେ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ଦୁଇ ନେତା ଏକମତ ହୋଇଛନ୍ତି ମୌଳବାଦ ବିଶେଷକରି ଅନ୍ଲାଇନ୍ ମୌଳବାଦକୁ ରୋକିବା ଦିଗରେ ସାନି ଉଦ୍ୟମ ଆରମ୍ଭ କରିବାପାଇଁ ସହଯୋଗ ବୃଦ୍ଧି ଲାଗି ମଧ୍ୟ ଉଭୟ ନେତା ରାଜି ହୋଇଛନ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଲ୍ଲେଖ କରି ଦୁଇ ନେତା ଏକ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଭାରତ ଓ ପାକିସ୍ତାନ କାଶ୍ମୀର ପ୍ରସଙ୍ଗର ଦ୍ୱପକ୍ଷ ଉପାୟରେ ସମାଧାନ କରିବା ଉଚିତ ଏ ପ୍ରସଙ୍ଗକୁ ନେଇ ସେ ଅଞ୍ଚଳରେ ହିଂସାକୁ ଉସ୍କାଇବା କିମ୍ବା ଏଥିରେ କୌଣସି ତୂତୀୟ ପକ୍ଷ ମଧ୍ୟସ୍ଥତା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି

ପ୍ରଧାନମନ୍ତ୍ରୀ ଆଜି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡ୍ୱାର୍ଡ଼ ଫିଲିପିଙ୍କୁ ସାକ୍ଷାତ କରିବେ ସେ ମଧ୍ୟ ଫ୍ରାନ୍ସରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ

ଶ୍ରୀ ମୋଦି ପ୍ୟାରିସ୍ସ୍ଥିତ ୟେନେସ୍କୋ ମୁଖ୍ୟ କାର୍ଯ୍ୟାଳୟକ୍ତ ମଧ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଫ୍ରାନ୍ସରୁ ସଂଯୁକ୍ତ ଆରବ ଏମିରେଟ୍ ଅଭିମୁଖେ ଯାତ୍ରା କରିବେ ସଂଯ୍ରକ୍ତ ଆରବ ଏମିରେଟ୍ର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଅର୍ଡର ଅଫ୍ ଜୟେଦ୍'ରେ ତାଙ୍କୁ ଭୂଷିତ କରାଯିବ ଆବୁଧାବି ଯୁବରାଜ ଶେଖ୍ ମହଞ୍ମଦ ବିନ୍ କୟେଦ୍ ଅଲ୍ ନାହିୟାଁଙ୍କ ସହ ସେ କଥାବାର୍ତ୍ତା କରିବେ ଓ ଆନୁଷ୍ଠାନିକ ଭାବେ ରୂପେ କାର୍ଡ଼ର ଶୁଭାରମ୍ଭ କରିବେ ଏସ୍ସି ଟ୍ରିପଲ୍ ତଲାକ୍ ତିନିବାର ତଲାକ୍କୁ ଏକ ଦଶ୍ଚନୀୟ ଅପରାଧ ଘୋଷଣା କରି ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦକ୍ଷାଦେଶର ବ୍ୟବସ୍ଥା ଥିବା ଏକ ନୂଆ ଆଇନର ବୈଧତାକୁ ପରୀକ୍ଷା ନିରୀକ୍ଷା କରିବାପାଇଁ ସୁପ୍ରିମ୍କୋର୍ଟ ଆଜି ରାଜି ହୋଇଛନ୍ତି ଜଷ୍ଟିସ୍ ଏନ୍ଭି ରମନ୍ନା ଓ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ ଏକ ପିଟିସନ୍ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ କାରି କରିଛନ୍ତି

ଏହି ଆଇନ ସାୟିଧାନିକ ନିୟମକୁ ଲଙ୍ଘନ କରୁଥିବାର ସେଥିରେ ଉଲ୍ଲେଖ ରହିଛି ଜଣେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ବରିଷ୍ଠ ଓକିଲ ସଲ୍ମାନ୍ ଖୁସିଦ୍ ଖଣ୍ଡପୀଠଙ୍କୁ କହିଛନ୍ତି ଏହାକୁ ଏକ ଦଶ୍ଚନୀୟ ଅପରାଧ ଘୋଷଣା କରିବା ଓ ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଶ୍ଚର ବ୍ୟବସ୍ଥା ରଖାଯିବା ଆଇନର ବିଭିନ୍ନ ଦିଗ ଉପରେ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି ଜେକେ ସିଚ୍ରଏସନ୍ ଜାମ୍ମୁ ଓ କାଶ୍ମୀରରେ ବ୍ୟାରିକେଟ୍ ହଟାଯିବା ଓ ଯାନବାହନ ତଥା ଲୋକମାନଙ୍କର ଗମନାଗମନ ବୃଦ୍ଧି ପାଇବା ସହ କଶ୍ମୀରର ଅଧିକାଂଶ ଭାଗରୁ କଟକଣା ପ୍ରତ୍ୟାହାର ହୋଇଛି କିନ୍ତୁ ସେଠାରେ ମୋବାଇଲ୍ ଇଷ୍ଟରନେଟ୍ ସେବା ବନ୍ଦ ରହିଛି ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡ ଲାଇନ୍ ଟେଲିଫୋନ୍ ସେବା ପୁର୍ନସ୍ଥାପିତ ହୋଇଛି ସରକାରୀ ଅଫିସରମାନଙ୍କ କହିବା ଅନୁସାରେ ପରିସ୍ଥିତି ଶାନ୍ତିପୂର୍୍ଣ ରହିଛି ଓ ଉପତ୍ୟକାର କୌଣସି ଭାଗରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟି ନାହିଁ ପରିସ୍ଥିତିରେ ଉନ୍ନତି ଘଟିବା ଦୃଷ୍ଟିରୁ ଶ୍ରୀନଗର ସହର ଓ ଅନ୍ୟାନ୍ୟ କିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଯାନବାହନ ଚଳାଚଳ ଓ ଲୋକମାନଙ୍କର ଗମନାଗମନ ଧୀରେ ଧୀରେ ବୃଦ୍ଧି ପାଉଛି ସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କର ଯୋଗଦାନ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନଙ୍କର ଉପସ୍ଥିତିରେ ବୃଦ୍ଧି ଘଟିଛି

ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ଼ୁ ତାଙ୍କ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ଡକୁର ମନମୋହନ ସିଂ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ବିଜେପି ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ଛିଡ଼ା ନ କରାଇବାରୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ

ଏ ବିଷୟରେ ଆୟକର ଆଇନର ଏକ ଧାରାରେ ସ୍ୱଷ୍ଟ ଉଲ୍ଲେଖ ରହିଛି

ଅର୍ଥ ମନ୍ତ୍ରଣାଳୟ କହିବା ଅନୁସାରେ ଶିଳ୍ପ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ ସମସ୍ତ ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକ ଏହି ସୁବିଧା ସ୍ୱେଚ୍ଛାକୃତ ଭାବେ ଲାଭ କରିପାରିବେ ନାହିଁ

ରେନ୍ୱେବୁଲ୍ ଏନର୍ଜି ନ୍ତଆ ତଥା ପୁନର୍ବ୍ୟବହାରକ୍ଷମ ଶକ୍ତି ମନ୍ତ୍ରୀ ଆର୍କେ ସିଂ ସାମୁଦ୍ରିକ ଶକ୍ତିକୁ ପୁନର୍ବ୍ୟବହାରକ୍ଷମ ଶକ୍ତି ଭାବେ ଘୋଷଣା କରିବାପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଏହି ନିଷ୍ପଭିଦ୍ୱାରା ଦେଶରେ ସାମୁଦ୍ରିକ ଶକ୍ତିର ବ୍ୟବହାର ବୃଦ୍ଧି ପାଇବ ନୂଆ ତଥା ପୁନର୍ବ୍ୟବହାରକ୍ଷମ ଶକ୍ତି ମନ୍ତ୍ରଣାଳୟ ଏକ ସ୍ୱଷ୍ଟୀକରଣରେ କହିଛି ଉଚ୍ଚ ଲହରି ତରଙ୍ଗ ଓ ସାମୁଦ୍ରିକ ତାପଜ ଶକ୍ତି ଭଳି ସାମୁଦ୍ରିକ ଶକ୍ତିର ବ୍ୟବହାର କରି ଉତ୍ପାଦନ କରାଯାଉଥିବା ଶକ୍ତିଗୁଡ଼ିକୁ ପ୍ରନର୍ବ୍ୟବହାରକ୍ଷମ ଶକ୍ତି ଭାବେ ଗ୍ରହଣ କରାଯିବ ସିବିଆଇ ୱେଷ୍ଟ ବେଙ୍ଗଲ୍ ପଣ୍ଟିମବଙ୍ଗରେ ସିବିଆଇ ରାଜ୍ୟ ପର୍ଯ୍ୟଟନ ସଚିବ ଅତ୍ରି ଭଟ୍ଟାଚାର୍ଜୀଙ୍କୁ ଶାରଦା ଚିଟ୍ଫଶ୍ଡ ଦୁର୍ନୀତି ମାମଲାରେ ଗତକାଲି କେରା କରିଛି

ଖବର ଅନୁସାରେ ସିବିଆଇ ଅଫିସରମାନେ ଶାରଦା ଗ୍ରୁପ୍ଦ୍ୱାରା ଚାଳିତ ଗଣମାଧ୍ୟମରେ ସରକାରୀ ବିଜ୍ଞାପନ ପ୍ରକାଶନ ସଂକ୍ରାନ୍ତରେ ତାଙ୍କୁ ପଚରା ଉଚରା କରିଛନ୍ତି ସେତେବେଳେ ଶ୍ରୀ ଭଟ୍ଟାଚାର୍ଜୀ ସଂସ୍କୃତି ବ୍ୟାପାର ସଚିବ ଥିଲେ ଇଡି ରାଜଠାକ୍ରେ ମହାରାଷ୍ଟ୍ର ନବନିର୍ମାଣ ସେନା ସଭାପତି ରାଜଠାକ୍ରେଙ୍କୁ ଗତକାଲି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଏକ କଳାଧନ ମାମଲାରେ କେରା କରିଛି ଅଫିସରମାନଙ୍କ କହିବା ଅନୁସାରେ ମାମଲାରେ ତାଙ୍କର ବୟାନ ରେକର୍ଡ଼ କରାଯିବା ପରେ ସେମାନେ ରାଜଠାକ୍ରେଙ୍କୁ ଛାଡ଼ିଥିଲେ

କ୍ଷତିଗ୍ରସ୍ତ ସଡ଼କଗୁଡ଼ିକର ଏକ ତାଲିକା ଓ ସେଗୁଡ଼ିକର ମରାମତି ପାଇଁ ଖର୍ଚ୍ଚ ଅଟକଳର ଏକ ଚିଠା କେନ୍ଦ୍ର ସରକାରଙ୍କୁ ସ୍କାରକପତ୍ର ଜରିଆରେ ପ୍ରଦାନ କରାଯାଇଛି

ଦରଭଙ୍ଗା ମଧୁବଶି ପୂର୍ବ ଚମ୍ପାରନ୍ର ସର୍ବାଧିକ ସଡ଼କ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି

ଇତିମଧ୍ୟରେ କଳସମ୍ପଦ ମନ୍ତ୍ରୀ ସଞ୍ଜୟ ଝା କହିଛନ୍ତି ବନ୍ୟାଜଳ କମିବା ପରେ ଯାନବାହନ ଚଳାଚଳ ଧୀରେ ଧ୍ୱାଭାବିକ ହେଉଛି

ପୁରୁଷ ସିଙ୍ଗଲ୍ସ୍ରେ ବି ସାଇପ୍ରଣୀତ୍ ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କ ଭେଟିବେ ସେ ଗତକାଲି କ୍ୱାଟର୍ ଫାଇନାଲ୍ରେ ଆନ୍ନୋନୀ ସିନିସ୍ରତା ଗିଣ୍ଟିଙ୍କ୍ ପରାସ୍ତ କରିଥିଲେ କେ ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଶୟ ହାରିଯିବା ପରେ ପ୍ରତିଯୋଗିତାର୍ ବାଦ୍ ପଡ଼ିଛନ୍ତି